ଶ୍ରୀ ଶାହା ରାଜଭାଷା ପୁରସ୍କାର ପ୍ରଦାନ କରିଛନ୍ତି

ହିନ୍ଦୀ ଦିବସ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ବିଶ୍ୱ ସ୍ତରରେ କୌଣସି ଦେଶର ପରିଚୟ ପାଇଁ ଏକ ସାଧାରଣ ଭାଷା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି ସାରା ଭାରତକୁ ଏକାଠି କରିବାପାଇଁ ହିନ୍ଦୀ ଭାଷାର କ୍ଷମତା ରହିଛି ହିନ୍ଦୀ ଦିବସ ଉପଲକ୍ଷେ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା କହିଛନ୍ତି ଭାରତ ହେଉଛି ବିବିଧ ଭାଷାର ଏକ ଦେଶ ଏବଂ ପ୍ରତ୍ୟେକ ଭାଷାର ନିଜସ୍ୱ ଗୁରୁତ୍ୱ ରହିଛି କିନ୍ତୁ ଦେଶପାଇଁ ଏକ ସାଧାରଣ ଭାଷାର ଗୁରୁତ୍ୱ ରହିଛି ଯାହା ବିଶ୍ୱ ସ୍ତରରେ ଦେଶକୁ ପରିଚିତ କରାଇଥାଏ ମହାତ୍ମାଗାନ୍ଧି ଓ ସର୍ଦ୍ଦାର ପଟେଲ୍ଙ୍କର 'ଗୋଟିଏ ଦେଶ ଗୋଟିଏ ଭାଷା' ସ୍ୱପ୍ନ ସାକାର କରିବାପାଇଁ ସବୁବେଳେ ହିନ୍ଦୀ ଭାଷା ବ୍ୟବହାର କରିବାପାଇଁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ହିନ୍ଦୀ ଦିବସ ଉପଲକ୍ଷେ ଶ୍ରୀ ଶାହା ରାଜଭାଷା ପୁରସ୍କାର ପ୍ରଦାନ କରିଛନ୍ତି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଜାତିସଂଘ ସାଧାରଣ ପରିଷଦ ବୈଠକରେ ହିନ୍ଦୀ ଭାଷାରେ ଉଦ୍ବୋଧନ ଦେଇଥିବା ବିଷୟକୁ ସମସ୍ତେ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି

ଏହି ନିଲାମି ଅର୍ଥକୁ ଗଙ୍ଗା ପୁନରୁଦ୍ଧାର ପାଇଁ ଖର୍ଚ୍ଚ କରାଯିବ

ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକର ଦ୍ୱିତୀୟ ଇ ନିଲାମୀ

ଏହି ଉପହାରଗୁଡ଼ିକ ମଧ୍ୟରେ ତେଳଚିତ୍ର ସ୍କାରକୀ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ଆଦି ରହିଛି ବିଭିନ୍ନ ସଂଗଠନ ଓ ମୁଖ୍ୟମନ୍ତ୍ରୀମାନେ ଦେଇଥିବା ଏହି ଉପହାରଗୁଡ଼ିକ ନ୍ୟାସନାଲ୍ ଇନ୍ଫରମାଟିକ୍ସଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନ୍ଲାଇନ୍ ପୋର୍ଟାଲ୍ କରିଆରେ ଆଜିଠାରୁ ନିଲାମରେ ବିକ୍ରି ହେବ ବର୍ତ୍ତମାନ ଏହି ଉପହାରଗୁଡ଼ିକ ନୂଆଦିଲ୍ଲୀର ରାଷ୍ଟ୍ରୀୟ ମଡର୍ଷଆର୍ଟ୍ ଗ୍ୟାଲେରିରେ ରଖାଯାଇଛି

ପ୍ରେସିଡେଣ୍ଟ ସ୍ୱିସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତରେ ପୁଞ୍ଜିନିବେଶ ସ୍ରଯୋଗ ସଂକ୍ରାନ୍ତରେ କାଣିବା ପାଇଁ ଇଣ୍ଡିଆ ଇନ୍ଭେଷ୍ଟମେଣ୍ଟ ଗ୍ରୀଡ୍ ପୋର୍ଟାଲ୍କୁ ଦେଖିବା ସକାଶେ ସ୍ୱିଜରଲ୍ୟାଣ୍ଡର କମ୍ପାନୀଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି ସ୍ୱିଜରଲ୍ୟାଣ ଓ ଭାରତ ବ୍ୟବସାୟ ଚାମ୍ଘର୍ ଦ୍ୱାରା ଆୟୋଜିତ ଭାରତ ସ୍ୱିଜରଲ୍ୟାଣ୍ଡ ବ୍ୟବସାୟ ଗୋଲ୍ଟେବୁଲ୍ ବୈଠକରେ ଶ୍ରୀ କୋବିନ୍ଦ ଏହା କହିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ସ୍ୱିଜରଲ୍ୟାଣ୍ଡରେ ଅତ୍ୟାଧୁନିକ କାରିଗରି ବିଦ୍ୟା ରହିଛି ଏବଂ ଭାରତରେ ବିଶ୍ୱସ୍ତରୀୟ ମାନବ ସମ୍ବଳ ରହିଛି ଏଣୁ ଉଭୟ ଦେଶ ପୁଞ୍ଜିନିବେଶ କାରିଗରୀ ବିଦ୍ୟା ବିଜ୍ଞାନ ଓ ଦକ୍ଷତାକୁ ମିଳିମିଶି ଉପଯୋଗ କଲେ ଆପୋଷ ସ୍ୱାର୍ଥ ସାଧନ ହୋଇପାରିବ ସେ କହିଛନ୍ତି ଫାର୍ମାସିଉଟିକାଲ୍ ଚିକିତ୍ସା ସେବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସୌରଶକ୍ତି ଅଟୋମୋବାଇଲ୍ ମହାକାଶ ଓ ଜୈବ କାରିଗରି ବିଦ୍ୟା କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ପ୍ରମୁଖ ଭୂମିକା ନିଭାଉଛି ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ମଉରେର୍କ ସହ ବର୍ଷରେ କଥାବାର୍ତ୍ତା ବେଳେ ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ବୂଦ୍ଧି ପାଇଁ ଶ୍ରୀ କୋବିନ୍ଦ ଗୁରୁତ୍ୱାରୋପ କରିଛନ୍ତି

ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେଶୋ ନାୟକ ଗତକାଲି ନୂଆଦିଲ୍ଲୀର ସଫଦର୍ଜଙ୍ଗ ହସ୍କିଟାଲ୍ରେ ୟୁନାନି ଚିକିତ୍ସା କେନ୍ଦ୍ର ଓ ସିଦ୍ଧ ଗବେଷଣା କେନ୍ଦ୍ରର ଉଦ୍ଘାଟନ କଲାବେଳେ ଏହା କହିଛନ୍ତି ସେ କହିଛନ୍ତି ଦେଶର ବିଭିନ୍ନ ଭାଗରୁ ସଫଦର୍ଜଙ୍ଗ ହସ୍ୱିଟାଲ୍ ଆସୁଥିବା ରୋଗୀମାନେ ୟୁନାନି ଓ ସିଦ୍ଧ ବ୍ୟବସ୍ଥା କାରିଆରେ ସାମଗ୍ରୀକ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି ସେ କହିଛନ୍ତି ଆୟୁଷ ବ୍ୟବସ୍ଥା ମାଧ୍ୟମରେ ଲୋକମାନଙ୍କର ଚିକିତ୍ସା କରିବା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ଆୟୁଷ୍ମାନ୍ ଭାରତ ଅଧୀନରେ ଦେଶରେ ଦେଢ଼ ଲକ୍ଷ ସ୍ୱାସ୍ଥ୍ୟ ଓ ୱେଲ୍ନେସ୍ କେନ୍ଦ୍ରରୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ଟଚନା ଦେଇଛନ୍ତି ଛତିଶଗଡ଼ ମାଓଇଷ୍ଟ କିଲ୍ଡ୍ ଛତିଶଗଡ଼ର ବସ୍ତର ଡିଭିଜନ୍ରେ ଗତକାଲି ରାତିରେ ନିରାପତ୍ତା ବାହିନୀ ସହ ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ଦାନ୍ତେୱାଡ଼ା ଜିଲ୍ଲା ପୁଲିସ୍ ଆରକ୍ଷୀ ଅଭିଷେକ ପଲ୍ଲବ କହିଛନ୍ତି ପୁଲିସ୍ ଓ ଜିଲ୍ଲା ରିକର୍ଭ ଗାର୍ଡ଼ର ଏକ ମିଳିତ ବାହିନୀ କିରାଣ୍ଡଲ୍ ଅଞ୍ଚଳରେ ଖାନତଲାସି ଚଳାଇଥିବାବେଳେ କୁଟ୍ରେମ୍ ଜଙ୍ଗଲ ଭିତରେ ମାଓମାଦୀମାନଙ୍କ ସହ ଗୁଳି ବିନିମୟ ହୋଇଥିଲା ଦୂଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ସେହି ମାଓବାଦୀମାନଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା

ରପ୍ତାନୀ ହ୍ରାସ କରିବା ସହ ଘରୋଇ ବଜାରରେ ଏହାର ଦର କମ୍ କରିବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ସର୍ବନିମ୍ନ ରପ୍ତାନୀ ଦରରୁ କମ୍ ମୂଲ୍ୟରେ ପିଆଜ ରପ୍ତାନୀ କରାଯାଇ ପାରିବ ନାହିଁ ପିଆଜର ବେଆଇନ୍ ମହକୁଦ୍କାରୀଙ୍କ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଗତମାସରେ ଚେତବାନୀ ମଧ୍ୟ ଦେଇଛନ୍ତି ମହାରାଷ୍ଟ୍ର ଓ କର୍ଷାଟକ ସମେତ ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ବନ୍ୟା ହୋଇଥିବାରୁ ପିଆଜ ଯୋଗାଣରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି

ରାଷ୍ଟ୍ରାୟତ୍ତ ସଂସ୍ଥା ଏମ୍ଏମ୍ଟିସି ପକ୍ଷରୁ ପାକିସ୍ତାନରୁ ପିଆଜ ଆମଦାନୀ ଉପରେ ନିଷେଧ କରାଯାଇଛି

ଦର ବୃଦ୍ଧିକ୍ ନିୟନ୍ତ୍ରଣ କରିବା ଓ ଦେଶୀୟ ଯୋଗାଣ ବୃଦ୍ଧି କରିବା ସକାଶେ ପିଆଜ ଆମଦାନୀ କରିବାକ୍ର ଏମ୍ଏମ୍ଟିସିକ୍ କ୍ରହାଯାଇଛି

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଚାରୀ ରାଜ୍ୟ ବିମା ନିଗମର ଏକ ବୈଠକ ସମୟରେ ନୀତିଗତ ଭାବେ ଏ ସଂକ୍ରାନ୍ତୀୟ ମଞ୍ଜୁରୀ ପ୍ରଦାନ କରାଯାଇଛି ଆୟୁଷ୍କାନ୍ ଭାରତ ଯୋଜନା ଅଧୀନରେ ଇଏସ୍ଆଇ ହିତାଧିକାରୀମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ମଧ୍ୟ ଅନୁମୋଦନ କରାଯାଇଛି

ଡେନ୍ମାର୍କର ଭିକ୍ଟର ଭେଣ୍ସନ୍ଙ୍କୁ ସେ ଫାଇନାଲ୍ରେ ମୁକାବିଲା କରିବେ ବ୍ୟାଡ୍ମିଣ୍ଟନ୍ ଭିଏତ୍ନାମ ଓପନ୍ ବିଡବ୍ଲ୍ୟଏଫ୍ ସୁପର ହଣ୍ଡ୍ରେଡ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲସ୍ର ସେମିଫାଇନାଲ୍କୁ ସୌରଭ ବର୍ମା ଉନ୍ନିତ ହୋଇଛନ୍ତି

ସେ ଜାପାନ୍ର ମିନୋରୁ କୋଗାଙ୍କୁ ସେମିଫାଇନାଲ୍ରେ ମୁକାବିଲା କରିବେ ସିରିଲ୍ ବର୍ମା ଓ ଶୁଭଙ୍କର ଦେ ପ୍ରତିଯୋଗିତାରୁ ବାଦ୍ ପଡ଼ିବା ପରେ ସେ ଏକମାତ୍ର ଭାରତୀୟ ଖେଳାଳି ଭାବେ ପ୍ରତିଯୋଗିତାରେ ଅଛନ୍ତି